ପିଏମ୍ ରିଭ୍ୟଜ୍ ଆଇସିଏଆର୍ ଭାରତୀୟ ସମାଜର ପାରମ୍ପରିକ ଜ୍ଞାନ ପ୍ରଯୁକ୍ତିବିଦ୍ୟା ଓ ଯୁବପିଢ଼ିର କୌଶଳର ସମ୍ମିଶ୍ରଣରେ ଜୈବିକ କୃଷିକୁ ପ୍ରୋସାହିତ କରିବା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁତ୍ୱାରୋପ କରିଛନ୍ତି ଏହାଦ୍ୱାରା କୃଷି ସ୍ନାତକମାନେ ଭାରତୀୟ କୃଷି ପ୍ରଗତିକୁ ଗ୍ରାମାଞ୍ଚଳରେ ମଧ୍ୟ ସାକାର କରିପାରିବେ ବୋଲି ସେ କହିଛନ୍ତି ଭାରତୀୟ କୃଷି ଗବେଷଣା ପରିଷଦ ଆଇସିଏଆର୍ ଦ୍ୱାରା ଦେଶରେ କୃଷି ଗବେଷଣା ସଫପ୍ରସାରଣ ଓ ଶିକ୍ଷା କାର୍ଯ୍ୟକ୍ରମର ଅଗ୍ରଗତି ସଫପର୍କରେ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ସମୀକ୍ଷା କରିବା ଅବସରରେ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି ସେ କହିଛନ୍ତି କୁଷିବିଜ୍ଞାନ ଶିକ୍ଷା ଓ ଗବେଷଣା ବ୍ୟବସ୍ଥାକୁ କୁଷି ଜଳବାୟୁର ଆବଶ୍ୟକତା ଅନୁଯାୟୀ ସୁସଂହତ କରାଯିବା ଆବଶ୍ୟକ କୃଷକମାନଙ୍କ ଉତ୍ପାଦକୁ ବଜାରରେ ପହଞ୍ଚାଇବା ଲାଗି ଉତ୍ତମ ପରିବହନ ବ୍ୟବସ୍ଥା ମଧ୍ୟ କରାଯିବା ଉଚିତ ଏହାଦ୍ୱାରା ଚାଷୀମାନେ ଅନ୍ତରାଷ୍ଟ୍ରୀୟ ମାନର କୃଷି ଉତ୍ପାଦନ ପାଇଁ ପ୍ରୋସାହିତ ହେବା ସହ ଉପାର୍ଜନ ମଧ୍ୟ ବୃଦ୍ଧି କରିପାରିବେ ଶ୍ରୀ ମୋଦୀ କ୍ଲୁଷ୍ଟର ଆଧାରରେ ଜୈବ ଓ ପ୍ରାକୃତିକ କୃଷିର ବିକାଶ ପାଇଁ ଆହ୍ୱାନ କରିଛନ୍ତି

ପ୍ରଧାନମନ୍ତ୍ରୀ କହିଛନ୍ତି ଷ୍ଟାର୍ଟ୍ଅପ୍ ଓ କୃଷି ଉଦ୍ୟୋଗୀଙ୍କୁ ସମସ୍ତ ପ୍ରକାର ପ୍ରୋହାହନ ଯୋଗାଇଦେବା ଆବଶ୍ୟକ ଯାହାଦ୍ୱାରା ସେମାନେ ଅଭିନବ ଉପାୟ ସ୍ଥିନିଶ୍ଚିତ କରିପାରିବେ ଏବଂ କୃଷି ତଥା ଆନୁସଙ୍ଗିକ କ୍ଷେତ୍ରରେ ପ୍ରମ୍ଭକ୍ତି ବିଦ୍ୟାର ଉପଯୋଗ କରିପାରିବେ ସେହିଭଳି ପୂର୍ବରୁ ଚିହ୍ନଟ ହୋଇଥିବା କୃଷକମାନଙ୍କ ସମସ୍ୟାଗୁଡ଼ିକର ସମାଧାନ ଲାଗି ବର୍ଷକୁ ଦୁଇଥର ହାକାଥନ୍ର ଆୟୋଜନ କରିବା ପାଇଁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ଯଦି ମହିଳା କୃଷକଙ୍କ ସଂଖ୍ୟା ଅଧିକ ହୋଇଥାଏ ତା'ହେଲେ ଏହି ହାକାଥନ ମାଧ୍ୟମରେ ସେମାନଙ୍କ ଯନ୍ତ୍ରପାତି ସଂପର୍କିତ ଡିଜାଇନ୍ର ଆବଶ୍ୟକତା ଓ ଉପକରଣ ଉପଲବ୍ଧ କରାଯାଇ କୃଷିକାର୍ଯ୍ୟରେ ମନ୍ତୁରତା ହ୍ରାସ ହୋଇପାରିବ ଯଅ ବାଜରା ମାଣ୍ଡିଆ ଆଦି ଶସ୍ୟକୁ ନିୟମିତ ଖାଦ୍ୟରେ ଯୋଡ଼ି ପୋଷକତତ୍ତ୍ୱ ଯୁକ୍ତ ଖାଦ୍ୟ ସୁନିଶ୍ଚିତ କରିବା ଉପରେ ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଛନ୍ତି ସହଜରେ କୃଷି ଉପକରଣର ଉପଲହି ଏବଂ କ୍ଷେତର୍ ବଜାର ପର୍ଯ୍ୟନ୍ତ ପରିବହନ ସୁବିଧା ସୁନିଶ୍ଚିତ କରିବା ଉପରେ ମଧ୍ୟ ପ୍ରଧାନମନ୍ତ୍ରୀ ଜୋର ଦେଇଛନ୍ତି ଏଥିପାଇଁ କୃଷି ସମବାୟ ଓ କୃଷକ କଲ୍ୟାଣ ବିଭାଗ ପକ୍ଷରୁ 'କିଷାନ ରଥ' ନାମକ ଏକ ଆପ୍ର ବିକାଶ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ ସ୍ୱଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଗ୍ରୀଷ୍ମ ପ୍ରବାହ ମରୁଡ଼ି ଶୀତଲହରୀ ଅତ୍ୟଧିକ ବୃଷ୍ଟିପାତ ଭଳି ଜଳବାୟୁ ପରିବର୍ଭନ ଲାଗି କୃଷକମାନେ ଜୀବିକା ହରାଉଛନ୍ତି ଏଥିଲାଗି ସମନ୍ଧିତ କୁଷି ପ୍ରଣାଳୀର ବିକାଶ କରାଯାଇଛି ଯାହାଦ୍ୱାରା ଏଭଳି ପ୍ରତିକୃଳ ଜଳବାୟୁର କୁପ୍ରଭାବ ଜନିତ କ୍ଷତିର ଭରଣା କରାଯାଇ ପାରିବ ସେହିଭଳି ଜଳ ବ୍ୟବହାରକୁ ଅଧିକ ସୁସଂହତ କରିବା ନିମନ୍ତେ ଏକ ଅଭିଯାନ ଆରମ୍ଭ କରିବା ପାଇଁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି ଆତ୍ନନିର୍ଭର ଭାରତ ନିଜ ନିଜ ବର୍ଗରେ ବିଶ୍ୱସ୍ତରୀୟ ଆପ୍ ଭାବେ ବିବେଚିତ ହେବାର ସାମର୍ଥ୍ୟ ଥିବା ଭାରତୀୟ ଆପ୍ଗୁଡ଼ିକୁ ଚିହ୍ନଟ କରି ସେଥିମଧ୍ୟରୁ ଶ୍ରେଷ୍ଠ ଆପ୍ ବାଛିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆତ୍ମନିର୍ଭର ଭାରତ ଇନୋଭେସନ୍ ଚ୍ୟାଲେଞ୍ଜ ର ଉଦ୍ଘାଟନ କରିଛନ୍ତି ଏହି ଆତ୍ମନିର୍ଭର ଭାରତ ଆପ୍ ଇନୋଭେସନ୍ ଚ୍ୟାଲେଞ୍ଜରେ ସାମିଲ ହେବା ପାଇଁ ପ୍ରଧାନମନ୍ତ୍ରୀ ବୈଷୟିକ ସମୁଦାୟକୁ ଆହ୍ୱାନ କରିଛନ୍ତି ଏହି ପ୍ରତିଯୋଗିତାକୁ ବର୍ତ୍ତମାନ ବ୍ୟବହୃତ ହେଉଥିବା ଆପ୍ର ପ୍ରୋସାହନ ଓ ନ୍ତ୍ରଆ ଆପ୍ର ବିକାଶ ଭଳି ଦୁଇଟି ବର୍ଗରେ ବିଭକ୍ତ କରାଯାଇଛି ଏ ସଂପର୍କରେ ଲିଙ୍କ୍ଡିନ୍ରେ ଏକ ପୋଷ୍ଟ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି ଇ ଲର୍ନିଂ ଗେମ୍ ବିଜିନେସ୍ ସୋସିଆଲ୍ ନେଟୱାର୍କିଂ ମନୋର୍ଚ୍ଚନ ଘରୁ ରହି କାମ କରିବା ଭଳି ସେବା ଯୋଗାଉଥିବା ପ୍ରଚଳିତ ଭାରତୀୟ ଆପ୍ଗୁଡ଼ିକୁ ଅଧିକ ଉନ୍ନତ କରିବା ପାଇଁ ସରକାରଙ୍କ ପକ୍ଷରୁ ସମସ୍ତ ସହଯୋଗ ମିଳିବ ମିଶନ୍ ଆକାରରେ ଏହି କାର୍ଯ୍ୟକୁ ଏକମାସ ମଧ୍ୟରେ କରାଯିବାକୁ ଲକ୍ଷ୍ୟ ରଖାଯାଇଛି ନୂତନ ଆପ୍ ବିକଶିତ କରିବା କ୍ଷେତ୍ରରେ ମଧ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ କହିଚ୍ଛନ୍ତି ନୂତନ ଆପ୍ ବିକଶିତ କରିବା କ୍ଷେତ୍ରରେ ଭାରତରେ ପ୍ରଭୂତ ସମ୍ଭାବନା ରହିଛି ଓ ଏହା କେବଳ ଦେଶ ପାଇଁ ନୁହେଁ ସମଗ୍ର ବିଶ୍ୱପାଇଁ ଲାଭଦାୟକ ହେବ ଦେଶର ବୈଷୟିକ ଜ୍ଞାନକୌଶଳ ପରିବେଶକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଛନ୍ତି ବିଭିନ୍ନ ସମୟରେ ଭାରତୀୟ ବୈଷୟିକ ସମୁଦାୟ ନୂତନ ଉଦ୍ଭାବନ କ୍ଷେତ୍ରରେ ଦେଶକୁ ଗର୍ବିତ କରିଛି ଆଜି ସମଗ୍ର ଦେଶ ଆତ୍ମନିର୍ଭର ଭାରତ ଅଭିଯାନରେ ସାମିଲ ହୋଇ କାର୍ଯ୍ୟ କରୁଥିବାବେଳେ ଆତ୍ମନିର୍ଭର ଭାରତ ଆପ୍ ଇନୋଭେସନ୍ ଚ୍ୟାଲେଞ୍ଜ ଦେଶର ଷ୍ଟାର୍ଟଅପ୍ ଓ ବୈଷୟିକ ସମୁଦାୟକୁ ସେମାନଙ୍କର ଲକ୍ଷ୍ୟ ହାସଲ କରିବାରେ ସହାୟକ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ବିଭିନ୍ନ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ସରକାରମାନଙ୍କ ସହିତ କେନ୍ଦ୍ର ସରକାର ମିଳିତ ଭାବେ ଏହି ସଂକ୍ରମଣକୁ ପ୍ରତିହତ କରିବା ଲାଗି ନେଇଥିବା ବିଭିନ୍ନ ସମୟୋଟ୍ଚିତ ପଦକ୍ଷେପ ଯୋଗୁଁ ଏହା ସମ୍ଭବ ହୋଇପାରିଛି

ଯେଉଁସବୁ ରାଜ୍ୟରେ ସର୍ବାଧିକ ବ୍ୟକ୍ତି କରୋନା ଭୂତାଣୁ ସଂକ୍ରମଣରୁ ଆରୋଗ୍ୟ ଲାଭ କରିଛନ୍ତି ସେଗୁଡ଼ିକ ମଧ୍ୟରେରହିଛି ମହାରାଷ୍ଟ୍ର ଦିଲ୍ଲୀ ଓ ତାମିଲନାଡ଼

ଦେଶରେ ମହାମାରୀ ବ୍ୟାପିବା ଆରମ୍ଭଠାର୍ତ ଆଜିପର୍ଯ୍ୟନ୍ତ ଏହା ଗୋଟିଏ ଦିନରେ ସର୍ବାଧିକ ସଂକ୍ରମଣ

ଗୋଟିଏ ଦିନରେ ଏହା ଆଜିପର୍ଯ୍ୟନ୍ତ ସର୍ବାଧିକ ନମୁନା ପରୀକ୍ଷା

ଭାରତୀୟ ଭେଷଜ ଗବେଷଣା ପରିଷଦ ଅଧିକରୁ ଅଧିକ ପରୀକ୍ଷାଗାରକୁ ନମ୍ନନା ପରୀକ୍ଷାପାଇଁ ଅନୁମତି ପ୍ରଦାନ କରୁଛି

ନ୍ଦୁ କରୋନା ଭୂତାଣୁ ସଂକ୍ରମଣକୁ ମୁକାବିଲା କରିବା ଦିଗରେ ଭାରତ ସରକାର ଗ୍ରହଣ କରିଥିବା ପଦକ୍ଷେପକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପ୍ରଶଂସା କରିଛି

ସେ କହିଛନ୍ତି ଯେ ଆରମ୍ଭରୁ ହିଁ ଭାରତ ସରକାର ଦୃଢ଼ ପଦକ୍ଷେପ ଗ୍ରହଣ କରିଆସୁଛନ୍ତି

ଭାରତକୁ ଏହି ମହାମାରୀର ତଥ୍ୟ ପରିଚାଳନା ଉପରେ ମଧ୍ୟ ଧ୍ୟାନ ଦେବାକୁ ହେବ ବୋଲି ସେ କହିଚ୍ଛନ୍ତି ଗୁରୁ ପୂର୍ଣ୍ଣିମା ପବିତ୍ର ଗୁରୁପୂର୍ଣ୍ଣିମା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଶୁଭେଚ୍ଛା କଣାଇଛନ୍ତି ଏକ ଟ୍ପିଟ୍ ବାର୍ତ୍ତାରେ ଶ୍ରୀ ମୋଦି କହିଛନ୍ତି ଜୀବନକୁ ସାର୍ଥକ କରିଥିବା ଗୁରୁମାନଙ୍କୁ ସମ୍ମାନ ଜଣାଇବାର ଆକି ହେଉଛି ଏକ ସ୍ୱତନ୍ତ୍ର ଦିବସ ଏହି ଅବସରରେ ପ୍ରଧାନମନ୍ତ୍ରୀ ସମସ୍ତ ଗୁରୁଙ୍କୁ ସମ୍ମାନ ଜଣାଇଛନ୍ତି

ଜନସାଧାରଣ ଏବଂ ବିଭିନ୍ନ ସରକାରୀ ବିଭାଗ ସହଭାଗିତାରେ ଗୋଟିଏ ଦିନରେ ଏହି ରେକର୍ଡ ସଂଖ୍ୟକ ଚାରା ରୋପଣ କରାଯାଉଛି